ଏକ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଶ୍ରୀ ମୋଦି ଗତକାଲି କୋଲକାତାରେ ପହଞ୍ଚ ଛନ୍ତି ଭାରତକୁ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଣତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାର ଏକ ଭାରତୀୟ ଐତିହ୍ୟ ପ୍ରତିଷ୍ଠାନ ସ୍ଥାପନ କରିବା ଲାଗି ଯୋଜନା କରୁଛନ୍ତି ଏହି ପ୍ରତିଷ୍ଠାନ ତା'ର କାର୍ଯ୍ୟ ବିଶ୍ୱର ସର୍ବପୁରାତନ କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟଠାରୁ ଆରମ୍ଭ କରିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଧୁନିକୀକରଣ ପରେ ଓଲ୍ଡ କରେନ୍ନି ବିଲ୍ଡିଂ ସମେତ ବେଲଭେଦରେ ହାଉସ୍ ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଏବଂ ମେଟ୍କେଫ୍ ହାଉସ୍କୁ ଲୋକାର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଐତିହ୍ୟପୂର୍ଣ୍ଣ ପଶ୍ଚିମବଙ୍ଗର ସଂସ୍କୃତି ଆମ ସମସ୍ତଙ୍କୁ ଏକତ୍ର କରି ରଖିବାରେ ସହାୟକ ହୋଇଛି

ପିଏମ୍ ବିବେକାନନ୍ଦ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମବାର୍ଷିକୀ ଆଜି ଦେଶବ୍ୟାପି ପାଳନ କରାଯାଉଛି ଏହି ଦିନଟିକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ

ଗତକାଲି କୋଲକାତାଠାରେ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତିକୁ ଅଧିକ ସୁସଂହତ କରିବା ଦିଗରେ ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ସ୍କୁତିଚାରଣ କରିଛନ୍ତି ସେ କହିଛନ୍ତି ସ୍ୱାମୀଜୀଙ୍କର ଉପଦେଶର ପ୍ରଭାବ ଆଜି ବି ଅନୁଭୂତ ହେଉଛି ଆଜି ସକାଳେ ପ୍ରଧାନମନ୍ତ୍ରୀ ହାଓଡ଼ା କ୍କିଲ୍ଲାରେ ଥିବା ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର୍ ମଠରେ ଆୟୋଜିତ ହେବାକୁଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏହାଛଡ଼ା ଉତ୍ତର କୋଲକାତାସ୍ଥିତ ସ୍ୱାମୀଜୀଙ୍କ ପୈତୃକ ବାସଭବନରେ ମଧ୍ୟ ଆଜି ଏକ ସ୍ପତନ୍ତ୍ର ସମାରୋହର ଆୟୋଜନ କରାଯାଇଛି

ଇସ୍କାତ କ୍ଷେତ୍ରର ବିକାଶ ମାଧ୍ୟମରେ ଏହି ପୁଞ୍ଜିନିବେଶ ସମ୍ଭବ ହେବା ବିଷୟ ମନ୍ତ୍ରୀ କହିଛନ୍ତି କୋଲକାତାରେ ପୂର୍ବୋଦୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗ ଛତିଶଗଡ଼ ଆନ୍ଧ୍ରପ୍ରଦେଶର ଉତ୍ତରାଞ୍ଚଳ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଅନୁନ୍ନତ ଜିଲ୍ଲାଗୁଡ଼ିକରେ ବିକାଶ ଅଣାଯାଇ ଇସ୍କାତ କ୍ଷେତ୍ରର ବିକାଶ କରାଯାଇ ପାରିବ

ପୂର୍ବ ଭାରତରେ ଅନେକ ସୁବିଧା ସୁଯୋଗ ରହିଛି ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରାକୃତିକ ସମ୍ପଦ ଭରି ରହିଥିଲେ ମଧ୍ୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଏହିସବୁ ରାଜ୍ୟଗୁଡ଼ିକ ପ୍ରଚ୍ଚରେ ରହିଛି ଜିଟିଓ କନ୍ଭୋକେସନ୍ ଦେଶର ବିକାଶ ସହ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ସମାଧାନ କରିବା ଲାଗି ଶିକ୍ଷାକୁ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି ଗତକାଲି ଗୁଜରାଟର ଗାନ୍ଧିନଗରସ୍ଥିତ ବୈଷୟିକ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଭହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ନବଭାରତ ଗଠନ ଦିଗରେ ଯୁବବର୍ଗଙ୍କ ଭୂମିକା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି ଏହି ଅବସରରେ ଭାରତୀୟ ଭାଷାଗୁଡ଼ିକୁ ଉଜୀବିତ କରି ରଖିବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ ଯୁବବର୍ଗ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି ତାଇୱାନ୍ ଇଲେକ୍ସନ ତାଇୱାନରେ ସାଇ ଇଙ୍ଗ୍ ୱେଙ୍ଗ୍ ଦ୍ୱିତୀୟଥର ଲାଗି ରାଷ୍ଟ୍ରପତି ଭାବେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି ପ୍ରଥମ ମହିଳା ନେତା ଭାବେ ସେ ଦ୍ୱିତୀୟଥର ଲାଗି ତାଇୱାନର ଏହି ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହନ୍ କ୍ୟୋ ୟୁଙ୍କୁ ପରାସ୍ତ କରିଛନ୍ତି

ଶାହା ଜବଲପୁର ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଆଇନ ସିଏଏ ପ୍ରତି ସମର୍ଥନ ହାସଲକୁ ତ୍ୱରାନ୍ୱିତ କରିବା ପାଇଁ ଆକ୍ଟି ମଧ୍ୟପ୍ରଦେଶର ଜବଲପୁର ଗସ୍ତ କରିବେ ଶ୍ରୀ ଶାହା ସେଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସିଏଏ ଏବଂ ଏନଆରସି ପ୍ରତି ଜନସଚେତନତା ସୃଷ୍ଟି କରିବା ଲାଗି ସେ ଜନସାଧାରଣଙ୍କ ସହ ମତ ବିନିମୟ କରିବେ ୟଶସ୍ୱିନୀ ସ୍କିମ୍ ଗୋଆ କେନ୍ଦ୍ର ମହିଳା ଶିଶୁ ବିକାଶ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍କୃତି ଇରାନୀ ଗତକାଲି ଗୋଆଠାରେ ମହିଳା ଉଦ୍ୟୋଗୀଙ୍କ ଲାଗି ଯଶସ୍ୱିନୀ ଯୋଜନାର ଶୁଭାରମ୍ଭ କରିଛନ୍ତି

ପାନାଜୀ ନିକଟସ୍ଥ ତେଲେଇଗାଓ ଠାରେ ଥିବା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ଯୋଜନା ସହିତ ସ୍ୱାସ୍ଥ୍ୟ ସାକ୍ଷୀ ପ୍ରକଚ୍ଚର ମଧ୍ୟ ଶୁଭାରମ୍ଭ କରାଯାଇଛି

ଖ୍ୱାଜି ଅଞ୍ଚଳରେ ରାଓ୍ପମତ ଶିଳ୍ପ ଦ୍ୱାରା ସ୍ଥାପିତ ଏହି ସିଏନ୍ଜି ଷ୍ଟେସନ୍ ନାଗପୁର ମ୍ୟୁନିସିପାଲିଟି ବସ୍ଗୁଡ଼ିକୁ ସିଏନ୍ଜି ଯୋଗାଇ ଦେବ ଡିଜେଲ୍ ଚାଳିତ ବସ୍ଗୁଡ଼ିକୁ ସିଏନ୍ଜି ଚାଳିତ ବସ୍ରେ ପରିବର୍ତ୍ତନ କରିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ ହେବ

ସେହି ଷ୍ଟେସନ୍କୁ ଉଦ୍ଘାଟନ କରି ଶ୍ରୀ ଗଡକରୀ ଜୈବ ସିଏନ୍ଜି ଉତ୍ପାଦନ ପାଇଁ କୃଷି ଓ ଜୈବ ପଦାର୍ଥରୁ ନିର୍ଗତ ବର୍ଜ୍ୟବସ୍ତୁର ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ

ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜିଲ୍ଲାର ପାଦ୍ରା ତାଲୁକ ଅନ୍ତର୍ଗତ ଘାବାସାଦ୍ ଗ୍ରାମ ନିକଟରେ ଅବସ୍ଥିତ ଏହି ଘରୋଇ ଅକ୍ନିଜେନ୍ ସିଲିଣ୍ଡର କାରଖାନାରେ ବିସ୍ଫୋରଣ ହୋଇଥିଲା

ମୁମ୍ବାଇଠାରୁ ପ୍ରାୟ ଶହେକିଲୋମିଟର ଦୂର କୋଲୱାଡେ ଗ୍ରାମରେ ଥିବା ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ ଅଞ୍ଚଳରେ ନିର୍ମାଣାଧୀନ ଏହି କାରଖାନାରେ ବିସ୍ଫୋରଣ ହୋଇଛି

ଦିଲ୍ଲୀ ଆସେମ୍ଲି କ୍ୟାମ୍ପେନ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟାରେ ମତଦାନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏକ ଭୋଟର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି

ଖେଲୋ ଇଣ୍ଡିଆ ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗିତାରେ ଆଜି ଜିମ୍ନାଷ୍ଟିକ୍ ଦୌଡ଼ ସାଇକେଲିଂ ଟେବୁଲ୍ ଟେନିସ୍ କୁଡ଼ୋ ଆଦି ଖେଳ ଅନୁଷ୍ଠିତ ହେବ